ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି ଏହା ଘୋଷଣା କଲାବେଳେ କହିଥିଲେ କେବଳ ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିବ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ କିୟା ଦୂର ଜାଗାକୁ ଯାତ୍ରା ନ କରିବା ପାଇଁ ପରାମର୍ଶ ଦିଆଯାଇଛି

ଏହି ସମୟରେ ମୁମ୍ଭାଇରେ ଲୋକାଲ ଟ୍ରେନ୍ ଓ ବସ୍ ସେବା ବନ୍ଦ ରହିବ କିନ୍ତୁ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯିବ ଭାରତୀୟ ବିମାନ ବାହିନୀର ବିମାନ ଯୋଗେ ମହାରାଷ୍ଟ୍ର ବାହାରୁ ଅକ୍ସିଜେନ୍ ସିଲିଣ୍ଡର ଆଣିବା ପାଇଁ ଅନୁମତି ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁମତି କରିଛନ୍ତି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନଙ୍କୁ ଜିଏସ୍ଟି ରିଟର୍ଣ୍ଣ ଭରିବା ଲାଗି ତିନି ମାସ ସମୟ ଦେବା ସକାଶେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି

ଆହର କ୍ରାନ୍ତୀ ପୌଷ୍ଟିକତା ସଂକ୍ରାନ୍ତରେ ଜନସଚେତନତା ବୃଦ୍ଧି ଲାଗି ସରକାର ଆହାର କ୍ରାନ୍ତୀ ମିଶନ୍ ଆରମ୍ଭ କରିଛନ୍ତି ଭାରତ ଓ ବିଶ୍ୱ ସମ୍ମୁଖୀନ ହେଉଥିବା କ୍ଷୁଧା ଏବଂ ରୋଗ ଭଳି ସମସ୍ୟାର ମୁକାବିଲା କରିବା ପାଇଁ ଏହି ମିଶନ୍ ଆରମ୍ଭ କରାଯାଇଛି ଏକ ପରୀକ୍ଷାରୁ ଜଣାଯାଇଛି ଭାରତର ଲୋକମାନେ ଯେତେ ପରିମାଣର କ୍ୟାଲୋରି ଖାଦ୍ୟ ଆବଶ୍ୟକ କରୁଛନ୍ତି ତାହାର ଦୁଇଗୁଣ ଖାଦ୍ୟ ସାମଗ୍ରୀ ଆମ ଦେଶରେ ଉତ୍ପାଦନ ହେଉଛି କିନ୍ତୁ ତଥାପି ଦେଶର ଅନେକ ଲୋକ ପୁଷ୍ଟିହୀନତାର ଶିକାର ହେଉଛନ୍ତି ପୌଷ୍ଟିକତା ସଂକ୍ରାନ୍ତରେ ଜନସଚେତନତାର ଅଭାବ ଯୋଗୁଁ ଆମ ଦେଶରେ ଏଭଳି ଘଟୁଛି ବୋଲି କୁହାଯାଇଛି ଏଥିଲାଗି ଆହର କ୍ରାନ୍ତୀ ମିଶନ ଆରମ୍ଭ ହୋଇଛି ଏହି ମିଶନର ଲକ୍ଷ୍ୟ ହେଲା ଉତ୍ତମ ଆହର ଉତ୍ତମ ବିଚାର ଉତ୍ତମ ଖାଦ୍ୟ ଓ ଉତ୍ତମ ବ୍ୟବହାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଏହି ମିଶନ୍କୁ ଶୁଭାରମ୍ଭ କରି କହିଛନ୍ତି ଦେଶରେ କୋଭିଡ୍ ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ପାଇଁ ସମତୁଲ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସମତୁଲ ଆହର ଜରିଆରେ ଏହି ମହାମାରୀର ମୁକାବିଲା ସହଜ ହୋଇପାରିବ ବିଜ୍ଞାନ ଭାରତୀ ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ଭାରତୀୟ ବୈଜ୍ଞାନିକ ଓ ଟେକ୍କୋକ୍ରାଟ୍ ଫୋରମ୍ ବିଞ୍ଜାନ ପ୍ରସାର ଏବଂ ପ୍ରବାସୀ ଭାରତୀୟ ଶୈଖିକ ତଥା ବୈଜ୍ଞାନିକ ସଂପର୍କ ସଂସ୍ଥା ଗୁଡ଼ିକ ପକ୍ଷରୁ ମିଳିତ ଭାବେ ଏହି ମିଶନ୍ର ଆରମ୍ଭ କରାଯାଇଛି ରେମ୍ଡେସିଭିର୍ ରେମ୍ଡେସିଭିର୍ ଇଞ୍ଜକ୍ସନ୍ ଉତ୍ପାଦନ ଓ ଯୋଗାଣ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଦେଶ ଭିତରେ ଏହାର ମୂଲ୍ୟ କମ୍ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି

କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମଣ୍ଡାଭିୟ ଆଜି ଦେଶରେ କେତେ ରେମ୍ଡେସିଭିର୍ ଇଞ୍ଜକସନ୍ ରହିଛି ତାହାର ସମୀକ୍ଷା କରିବା ପରେ ଏହି ସ୍ବଚନା ଦେଇଛନ୍ତି ପିଏମ୍ ଏକ୍ସାମ୍ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସରକାର ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବା ବେଳେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଅନ୍ୟ ବରିଷ୍ଣ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇ ସିବିଏସ୍ଇ ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ସମୀକ୍ଷା କରିବା ପରେ ଏହି ନିଷ୍ପଭି ନିଆଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ବିଦ୍ୟାର୍ଥୀମାନଙ୍କ ସ୍ୱାସ୍ଥ୍ୟ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କର ଶିକ୍ଷଣୀୟ ସ୍ୱାର୍ଥକୁ ବଜାୟ ରଖିବା ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ବର୍ତ୍ତମାନର ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଉଥିବାରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି କୁନ୍ ପହିଲା ତାରିଖରେ ପରିସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରାଯିବା ପରେ ଏହି ପରୀକ୍ଷା କରାଯିବା ଉପରେ ନିଷ୍ପଭି ନିଆଯିବ

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିବା ଲାଗି ବୈଠକରେ ସ୍ଥିର କରାଯାଇଛି ଏବଂ ସିବିଏସ୍ଇ ପକ୍ଷର୍ ଇଷ୍ଟର୍ନାଲ୍ ଆକଳନ ଆଧାରରେ ଫଳାଫଳ ପ୍ରକାଶ କରାଯିବ ଯଦି କୌଣସି ବିଦ୍ୟାର୍ଥୀ ଏହି ଫଳାଫଳ ଉପରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ପରିସ୍ଥିତି ସୁଧୁରିବା ପରେ ଯେତେବେଳେ ଦଶମ ବୋର୍ଡ ପରୀକ୍ଷା ହେବ ସେତେବେଳେ ସେ ପରୀକ୍ଷା ମଧ୍ୟ ଦେଇପାରିବେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ବୋର୍ଡ ପରୀକ୍ଷା ବାତିଲ କରିବା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ଦାବି କରାଯାଇଥିଲା

ସେ କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡକୁର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଦୂରଦୃଷ୍ଟିକୁ ଆଧାର କରି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି

ସେ କହିଛନ୍ତି ପ୍ରତ୍ୟେକ ଶିଶୁ କିଛିନା କିଛି ସ୍ପତନ୍ତ୍ର ଦକ୍ଷତାର ଅଧିକାରୀ ଏବଂ ଅନୁଷ୍ଠାନଗତ ସାମର୍ଥ୍ୟ ସହ ସେମାନଙ୍କର ଇଚ୍ଛାଶକ୍ତିକୁ ମଜବୁତ କରାଗଲେ ସେମାନେ ମାନସିକ ଓ ନୈତିକ ଭାବେ ଶକ୍ତିଶାଳୀ ହୋଇପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତକୁ ଆତ୍ମନିର୍ଭର କରିବା ପାଇଁ ଯେଉଁ ସ୍ୱପୁ ରହିଛି ତାହା କେବଳ ଏହି ଶିଶୁମାନଙ୍କର ଦକ୍ଷତା ଜରିଆରେ ସାକାର କରାଯାଇ ପାରିବ ଯୁବକମାନଙ୍କୁ ତାଲିମ ଦେବା ପାଇଁ ଦେଶର ବିଭିନ୍ନ ସହର ଓ ନଗରୀ ଗୁଡ଼ିକରେ ଭାରତୀୟ ଦକ୍ଷତା ପ୍ରତିଷ୍ଠାନ ସ୍ଥାପନ କରାଯାଉଛି ସେ କହିଛନ୍ତି ଭାରତ ରତ୍ନ ଡକ୍କର ବାବାସାହେବ ଆମ୍ଭେଦକରଙ୍କ ଶିକ୍ଷା ଭାରତକୁ ଏବଂ ଏହାର ନାଗରିକମାନଙ୍କୁ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବେ ଜୀବନଯାପନ କରିବାକୁ ପ୍ରେରଣା ଯୋଗାଇଛି ଅହମ୍ମଦାବାଦର ଡକୁର ବାବାସାହେବ ଆମ୍ଘେଦକର ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଗୁଜରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଉପସ୍ଥିତ ଥିଲେ

ଚଳଚ୍ଚିତ୍ର ଡିଭିଜନ୍ ପକ୍ଷର୍ ବାବା ସାହେବଙ୍କ ଜୀବନୀ ଓ କର୍ମ ସଂକ୍ରାନ୍ତରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଛି

କଂଗ୍ରେସ ପ୍ରାର୍ଥୀ ପିପିଲି ବିଧାନସଭା ପାଇଁ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ଅପରାହୁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କୋଭିଡ୍ରେ ସଂକ୍ରମିତ ହୋଇ ସେ କିଛି ଦିନ ହେଲା ଭୁବନେଶ୍ୱରର ଏକ ହସ୍କିଟାଲ୍ରେ ଚିକିତ୍ସାଧୀନ ଥିଲେ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅଳ୍ପ ସମୟ ପୂର୍ବେ ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି କଂଗ୍ରେସ ପ୍ରାର୍ଥୀଙ୍କ ଅକାଳ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଆଇପିଏଲ୍ ଆଇପିଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ

ଏହା ଫଳରେ ମୁମ୍ବାଇ ଇଣ୍ଡିଆନ୍ନ ଦଳ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି

ଏହି ପାର୍ଷି ଦିଆଯିବା ଦ୍ୱାରା ବାଙ୍ଗଲାଦେଶ ସରକାର ଟିକା ସଂଗ୍ରହ କରିବା ସଙ୍ଗେ ସଙ୍ଗେ ଟିକା ମହକୁଦ ସୁବିଧା କେନ୍ଦ୍ର ସ୍ଥାପନ କରିବେ ଓ ଟିକା ବଣ୍ଟନ କରିବା ଲାଗି ଖର୍ଚ୍ଚ କରିପାରିବେ